ଅଟଳ ସୁଡ଼ଙ୍ଗ ହେଉଛି ବିଶ୍ୱର ସର୍ବବୃହତ ସୁଡ଼ଙ୍ଗ ରାଜପଥ

ଏହି ସ୍ୱଡ଼ଙ୍ଗ ଯୋଗୁଁ ବର୍ଷର ସବୁ ସମୟରେ ମନାଲି ଓ ଲାହୁଲ ସ୍ୱିତି ମଧ୍ୟରେ ଯାନବାହନ ଚଳାଚଳ କରିପାରିବ

ଏହି ସୁଡ଼ଙ୍ଗ ହିମାଳୟର ପିର୍ ପଞ୍ଜାଲ ପର୍ବତ ମାଳାରେ ନିର୍ମାଣ କରାଯାଇଛି

ଅତ୍ୟାଧୁନିକ ବୈଷୟକିଜ୍ଞାନର ବ୍ୟବହାର କରାଯାଇ ଏହି ସୁଡ଼ଙ୍ଗକୁ ନିର୍ମାଣ କରାଯାଇଛି

ଏହି ଅବସରରେ କେନ୍ଦ୍ର ଇସ୍କାତ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ସେଲ୍କୁ ଏଥିଲାଗି ଶୁଭେଚ୍ଛା ଜଣାଇଛନ୍ତି ସେ କହିଛନ୍ତି ଉଭୟ ସ୍ଥାନୀୟ ଜନସାଧାରଣ ଓ ପ୍ରତିରକ୍ଷା ରଣକୌଶଳ ଅଭିଯାନ ଲାଗି ଏହି ଟର୍ଣ୍ଣେଲ ଅନେକ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ ଏହାଛଡା ସ୍ୱିତି ଉପତ୍ୟକାକୁ ସଂଯୋଗୀକରଣ ଦିଗରେ ମଧ୍ୟ ଏହା ସହାୟକ ହେବ

ଭେିବବ ସୁମିତ୍ ପିଏମ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱ କଲ୍ୟାଣକୁ ଦୃଷ୍ଟିରେ ରଖି ଆତ୍ମନିର୍ଭର ଭାରତ ସ୍ୱପ୍ନ ସାକାର କରିବା ଉଦ୍ଦେଶ୍ୟରେ ଗବେଷକ ଓ ଶିକ୍ଷାବିତ୍ମାନଙ୍କ ସହଯୋଗ କାମନା କରିଛନ୍ତି ବୈଷୟିକ ଭାରତୀୟ ବୈଜ୍ଞାନିକ ଭୈବବ ସମ୍ମିଳନୀକୁ ଗତ ସଂଧ୍ୟାରେ ଭିଡ଼ିଓ କନ୍ଫରେନ୍ନିଂ ମାଧ୍ୟମରେ ଉଦ୍ଘାଟନ କରିବା ଅବସରରେ ସେ ଏହା କହିଛନ୍ତି ଶୀ ମୋଦି କହିଛନ୍ତି ନିକଟରେ ଭାରତ ମହାକାଶ ଗବେଷଣା କ୍ଷେତ୍ରରେ ଅନେକ ଗୁରୁତ୍ୱପୂର୍ଣ୍ଣ ସଂସ୍କାର ପ୍ରବର୍ତ୍ତନ କରିଛି ଯାହାକି ଉଭୟ ଶିଳ୍ପ ଓ ଶିକ୍ଷାବିତ୍ମାନଙ୍କ ଲାଗି ସୁଯୋଗ ସୃଷ୍ଟି କରିବ ଭାରତୀୟ ବିଜ୍ଞାନର ସମୃଦ୍ଧ ଇତିହାସକୁ ଅଧିକ ବ୍ୟାପକ କରିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି ପ୍ରଧାନମନ୍ତ୍ରୀ ଯୁବବର୍ଗଙ୍କ ମଧ୍ୟରେ ବିଜ୍ଞାନ ପ୍ରତି ଅଧିକ ଆଗ୍ରହ ସୃଷ୍ଟି କରିବା ଉପରେ ଗୁରୁତ୍ୱ ଦେଇ କହିଛନ୍ତି ଯେ ଆଗାମୀ ପିଢ଼ୀଙ୍କ ନିମନ୍ତେ ଏକ ସୁରକ୍ଷିତ ତଥା ସମୃଦ୍ଧ ଭବିଷ୍ୟତର ସ୍ୱପ୍ନକୁ ସାକାର କରିବା ଦିଗରେ ବୈଭବ ସମ୍ମିଳନୀ କାର୍ଯ୍ୟ କରିବା ଉଚିତ୍ ଶ୍ରୀ ମୋଦି କହିଛନ୍ତି ଉଚ୍ଚ ବୈଜ୍ଞାନିକ ଗବେଷଣାର ଫଳାଫଳ ଚାଷୀଙ୍କ କଲ୍ୟାଣ ଲାଗି ଉପଯୋଗ କରିବାକୁ ସରକାର ଚାହାନ୍ତି ଦେଶରେ ଡାଲିଜାତୀୟ ଫସଲର ଉତ୍ପାଦନ ବୃଦ୍ଧି ନିମନ୍ତେ କୃଷି ଗବେଷକ ତଥା ବୈଜ୍ଞାନିକମାନେ ଅନେକ କଠିନ ପରିଶ୍ରମ କରିଛନ୍ତି ତେଣୁ ବର୍ତ୍ତମାନ ଦେଶକୁ ଖୁବ୍ କମ୍ ପରିମାଣର ଡାଲିଜ୍ଞାତୀୟ ଫସଲ ଆମଦାନୀ କରାଯାଇଛି ଏହାଛଡା ଦେଶରେ ମଧ୍ୟ ଖାଦଶସ୍ୟ ଉତ୍ପାଦନ ରେକର୍ଡ ପରିମାଣର ବୃଦ୍ଧିପାଇଛି ବୋଲି ସେ କହିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ବିଜ୍ଞାନ ଗବେଷଣା ଓ ନୂତନତ୍ୱକୁ ପ୍ରୋହାହନ କରିବା ଲାଗି ସରକାର ଅନେକ ପଦକ୍ଷେପ ନେବା ସହିତ ବିଜ୍ଞାନ ମାଧ୍ୟମରେ ସାମାଜିକ ଓ ଅର୍ଥନୈତିକ ପରିବର୍ତ୍ତନ ଲାଗି ଉଦ୍ୟମ ଜାରି ରଖିଛନ୍ତି

ସରକାର ସ୍ୱଦେଶୀ ଟୀକା ଉତ୍ପାଦନକୁ ପ୍ରୋହାହିତ କରିବା ସହିତ ଏକ ସ୍ୱଦେଶୀ ବିକଶିତ ନିୟୁମ କୋକାଲ ଟୀକାର ବଜାର ପ୍ରବେଶ ଲାଗି ଅନୁମତି ଦେଇଛନ୍ତି ବୋଲି ଶ୍ରୀ ମୋଦି କହିଛନ୍ତି ସେ କହିଛନ୍ତି ଏହି ଟୀକାକରଣ କାର୍ଯ୍ୟକ୍ରମ ଓ ପୋଷଣ ଅଭିଯାନ ମାଧ୍ୟମରେ ଆମ ପିଲାମାନଙ୍କର ସ୍ୱାସ୍ଥ୍ୟ ଏବଂ ପୁଷ୍ଟିକର ଖାଦ୍ୟ ଆବଶ୍ୟକତା ଉପରେ ଧ୍ୟାନ ଦିଆଯାଉଛି

ଜାତିସଂଘ ମହାତ୍ମା ଗାନ୍ଧୀଙ୍କ ଜନ୍ମବାର୍ଷିକୀ ତଥା ଅନ୍ତର୍ଜାତୀୟ ଅହିଂସା ଦିବସ ପାଳନ ଅବସରରେ ଗତକାଲି ଜାତିସଂଘ ମୁଖ୍ୟ ଆଷ୍ଟ୍ରୋନିୟୋ ଗୁଟେରସ୍ କହିଛନ୍ତି ଏହି ଦିବସ ଅହିଂସା ତଥା ଶାନ୍ତିପୂର୍ଣ୍ଣ ଉପାୟରେ ନିଜର ଦାବି ଉପସ୍ଥାପନ କରିବାର ସ୍କୁତିକୁ ଉଜିବୀତ କରେ ଗାନ୍ଧୀଜୀଙ୍କର ଏହି ପଦକ୍ଷେପ ସମଗ୍ର ବିଶ୍ୱକୁ ଏକ ନୂତନ ପଥ ପ୍ରଦର୍ଶନ କରିଛି

ଶ୍ରୀ ପୁରୀ କହିଛନ୍ତି ସ୍ୱଚ୍ଚତମ ଭାରତ ସ୍ୱାସ୍ଥ୍ୟତମ ଭାରତ ବା ସ୍ୱଚ୍ଚ ଓ ସ୍ୱାସ୍ଥ୍ୟକର ଭାରତ ଗଠନ ଲାଗି ପୁନଃ ପ୍ରତିଶ୍ରତିବଦ୍ଧ ହେବାର ସମୟ ଏବେ ଉପନୀତ ହୋଇଛି

ବଙ୍ଗୋସାଗର ନାମରେ ନାମିତ ଏହି ନୌ ସମରାଭ୍ୟାସ ଉତ୍ତର ବଙ୍ଗୋପସାଗରରେ ଅନୁଷ୍ଠିତ ହେବ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଏଥିରେ ଦୁଇଦେଶର ନୌ ଜାହାଜ ତଥା ହେଲିକପୂରସ ଅଂଶଗ୍ରହଣ କରିବେ ଭାରତ ଓ ବାଂଲାଦେଶ ମଧ୍ୟରେ ପାରସ୍କରିକ ସହଯୋଗ ତଥା ନୌସେନାର ଶକ୍ତିବୃଦ୍ଧି କ୍ଷେତ୍ରରେ ଏଭଳି ସମରାଭ୍ୟାସର ଯଥେଷ୍ଟ ଗୁରୁତ୍ୱ ରହିଛି ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି

ଏହାର ତୃତୀୟ ସଂସ୍କରଣ ଆସନ୍ତାକାଲି ଏବଂ ସୋମବାର ଦିନ ଅନୁଷ୍ଠିତ ହେବ

ଗାନ୍ଧୀ ଜୟନ୍ତୀ ଅବସରରେ ରାଜଘାଟଠାରେ ସିଆର୍ପିଏଫ୍ର ଏକ ସ୍ପତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ରିଜିଜ୍ଜୁ ଏହା କହିଛନ୍ତି

ଏହାଦ୍ୱାରା ଲୋକଙ୍କ ପାଖରେ ଶାନ୍ତି ଦୃଢ଼ ସଂକଳ୍ପ ଏବଂ ଉତ୍ସାହର ବାର୍ତ୍ତା ପହଞ୍ଚୁଛି ଦେଶରେ ବିଭିନ୍ନ ପ୍ରକାର କ୍ରୀଡ଼ାର ଉନ୍ନତି ପାଇଁ ସରକାରଙ୍କର ପ୍ରତିଶ୍ରତିବଦ୍ଧତାକୁ ଶ୍ରୀ ରିଜିଜୁ ଦୋହରାଇଛନ୍ତି

ଭାରତରେ କରୋନା ମୃତ୍ୟୁହାର ବିଶ୍ୱର ଅନ୍ୟ ଦେଶଗୁଡ଼ିକ ତୁଳନାରେ ଯଥେଷ୍ଟ କମ୍ ରହିଛି

ହାଇଦ୍ରାବାଦ ପକ୍ଷରୁ ପ୍ରିୟମ ଗର୍ଗ ଏବଂ ସୁପରକିଙ୍ଗ୍ସ ପକ୍ଷରୁ ରବୀନ୍ଦ୍ର ଜାଡେଜା ଅର୍ଦ୍ଧଶତକ ହାସଲ କରିଥିଲେ

ହାଇଦ୍ରାବାଦର ପ୍ରିୟମ ଗର୍ଗ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି ଆକି ଦୁଇଟି ମ୍ୟାଚ୍ ଖେଳାଯିବ